ଏହି ଦିନରେ ନୋବେଲ୍ ଶାନ୍ତି ପୁରସ୍କାର ଏବଂ ପଞ୍ଚବାର୍ଷିକ ମାନବାଧିକାର କ୍ଷେତ୍ରରେ ଜାତିସଂଘ ପୁରସ୍କାର ପ୍ରଦାନ କରାଯାଏ

ଅଗ୍ରଶୀ ସାମାଜିକ ଅନୁଷାନ 'ସମୀଚୀନ' ଆନୁକୂଲ୍ୟରେ କଟକସ୍ଥିତ ମର୍କତନଗରଠାରେ ମାନବାଧିକାର ଦିବସ ପାଳିତ ହୋଇଛି

ଗୁଣୁପୁର ବସ୍ଷାଣ୍ରୁ ରାୟଗଡ଼ା ଜିଲ୍ଲ ବିକାଶ ପରିଷଦ ଆବାହକ ପ୍ରଦୀପ କୁମାର ଦାସଙ୍କ ନତୂତ୍ୱରେ ଏକ ଶୋଭାଯାତ୍ରା ବାହାରି ଉପକିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି

ବିଜେପି ସୁନ୍ଦରଗଡ଼ ସାଙ୍ଗଠନିକ ଜିଲ୍ଲା ସଭାପତି ବଟକିଶୋର ମିଶ୍ରଙ୍କ ସମେତ ବହୁ ଦଳୀୟ କର୍ମୀ ଏବଂ ସମର୍ଥକ ଏହି ଜନସମ୍ମର୍କ ପଦଯାତ୍ରାରେ ଯୋଗ ଦେଇଛନ୍ତି

ସେ ଟ୍ରେନ୍ରୁ ଖସିପଡ଼ି ମୃତ୍ୟୁବରଣ କରିଥିବା ସନ୍ଦେହ ହୋଇଛି

ମାତ୍ର ଟ୍ରେନ୍ କାହିଁକି ଚଢିଥିଲେ ଜଣା ନାହିଁ

ଏହି ଘଟଶାକୁ ନେଇ ସ୍ତାନୀୟ ଅଞଳରେ ଶୋକର ଛାୟା ଖେଳିଯାଇଛି